ନଟ୍ କେଇଇ ଜେଇ ମେନ୍ ଓ ନିଟ୍ ପ୍ରବେଶିକା ସମୟରେ ପରୀକ୍ଷାର୍ଥୀମାନଙ୍କୁ ରାଜ୍ୟ ସରକାର ବିନା ମୂଲ୍ୟରେ ଗମନାଗମନ ଓ ରହିବା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି

ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ ସଂଜୀବ ସାନ୍ୟାଲ ପ୍ରତିଷ୍ଠା ଦିବସ ଅଭିଭାଷଣ ପ୍ରଦାନ କରିବେ